ବିଜେଡି ରାଜ୍ୟସଭା ସଦସ୍ୟ ପ୍ରସନ୍ ଆଚାର୍ଯ୍ୟ ଏବଂ ସସ୍ବିତ୍ ପାତ୍ରଙ୍କ ବକ୍ତବ୍ୟର ପ୍ରତିଉଉରେ ଶ୍ରୀ ପ୍ରଧାନ କହିଛନ୍ତି ପୂର୍ବ ଭାରତର ବିକାଶ ପାଇଁ ମୋଦି ସରକାର ପୂର୍ବଦ୍ୟୋୟର ନାରା ଦେଇଛନ୍ତି ଏଥିରେ ଓଡ଼ିଶା ସମେତ ଉତ୍ତରପ୍ରଦେଶ ପଣ୍ଟିମବଙଙ୍ଗ ସିକିମ୍ ତ୍ରିପୁରା ଏବଂ ଅରୁଶାଚଳ ପ୍ରଦେଶକୁ ପ୍ରାଧାନ୍ୟ ଦିଆଯାଇଛି

ଟିକାକରଣ ରାଜ୍ୟରେ କରୋନା ଟିକାକରଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ଅଧିକରୁ ଅଧିକ ସ୍ୱାସ୍ତ୍ୟକର୍ମୀ ଟିକା ନେବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି

କାର୍ଯ୍ୟକାଳ ବୃଦ୍ଧି ଷ୍ଟେଟ୍ ସିଲେକ୍କନ ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦଙ୍କ କାର୍ଯ୍ୟକାଳ ଆଉ ଏକବର୍ଷ ପାଇଁ ବୃଦ୍ଧି କରାଯାଇଛି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ବଉି ନିଆଯାଇଛି